ସେ କହିଛନ୍ତି ବର୍ତ୍ତମାନର ଭାରତ ମାନବ ଜାତିର କଲ୍ୟାଣ ଓ ସମସ୍ତଙ୍କୁ ସାଙ୍ଗରେ ନେଇ ଅଗ୍ରସର ହେବାର ଆଭିମୁଖ୍ୟ ସହ ବିକାଶ ଆଡ଼କୁ ଯାଉଛି

ସେ କହିଛନ୍ତି ଭାରତ ପ୍ରତିଭାର ଏକ ଗନ୍ତାଘର ଓ ଏହା ସର୍ବଦା ସଂସ୍କାରକୁ ଏହାର ନୀତିରେ ପ୍ରାଧାନ୍ୟ ଦେଇଆସିଛି ଫଳରେ ଏହା ଅନେକ ସାମାଜିକ ଓ ଅର୍ଥନୈତିକ ସଙ୍କଟର ସହଜରେ ସମ୍ମୁଖୀନ ହୋଇପାରୁଛି ସେ କହିଛନ୍ତି ଭାରତ କୋଭିଡ୍ ନାଇଷ୍ଟିନ୍ର ସଫଳତାର ସହ ମୁକାବିଲା କରୁଛି ଓ ସରକାର ଲୋକମାନଙ୍କ କଲ୍ୟାଣ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି

ଏହି କାର୍ଯ୍ୟକ୍ରମରେ ବିଶ୍ୱର ବହୁ ବଡ଼ ବଡ଼ ନେତା ଓ ଉଦ୍ୟୋଗପତିମାନେ ଉଭୟ ଭାରତ ଓ ବିଶ୍ୱ ଅର୍ଥନୈତିକ ସୁଧାର ଉପରେ ଆଲୋଚନା କରିବାକୁ ସ୍ୱଯୋଗ ପାଇବେ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ କେନ୍ଦ୍ର ସରକାର ଦେଶର ଗରିବ ଲୋକମାନଙ୍କ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ପ୍ରଚେଷ୍ଟା ଚଳାଇଛନ୍ତି

ପ୍ରଧାନମନ୍ତ୍ରୀ ଆଜି ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ବାରାଣାସୀର ଏନ୍ଜିଓଗୁଡ଼ିକ ସହ ବାର୍ତ୍ତାଳାପ କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ସେହି ଏନ୍କିଓଗୁଡ଼ିକ ଦ୍ୱାରା କରାଯାଇଥିବା ରିଲିଫ୍ କାର୍ଯ୍ୟ ବିଷୟରେ ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ଭୂତାଣୁର ମୁକାବିଲା କରିବାରେ ଭାରତର ସାମର୍ଥ୍ୟ ପ୍ରତି ଅନେକ ବିଶେଷଜ୍ଞ ପ୍ରଶ୍ନବାଚୀ ଉଠାଇଥିବା ସତ୍ତ୍ୱେ ଭାରତ ସେମାନଙ୍କ ଆଶଙ୍କାକୁ ଭୁଲ୍ ପ୍ରମାଣିତ କରିଛି ପ୍ରଧାନମନ୍ତ୍ରୀ ବିଶେଷ କରି ଉତ୍ତର ପ୍ରଦେଶର ସଫଳତା ବିଷୟରେ ଉଲ୍ଲେଖ କରି କହିଛନ୍ତି ଉତ୍ତର ପ୍ରଦେଶ କରୋନା ଭୂତାଣ୍ର ସଂକ୍ରମଣର ଗତିକ୍ର କେବଳ ମନ୍ଦୁର କରିଦେଇଛି ତାହା ନ୍ଦୁହେଁ ରାଜ୍ୟରେ ସଂକ୍ରମିତ ଲୋକମାନଙ୍କ ଆରୋଗ୍ୟ ହାର ମଧ୍ୟ ଉତ୍ସାହଜନକ ରହିଛି ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ବାରାଶାସୀରେ ଅନେକ ଧାର୍ମିକ କାର୍ଯ୍ୟକ୍ରମ ଅନ୍ରଷ୍ଠିତ ହୋଇପାରି ନାହିଁ କିନ୍ତୁ କାଶୀ ର ଜନସାଧାରଣ ସେମାନଙ୍କର ଉତ୍କାହର କେହି ସମକକ୍ଷ ନ୍ଦୁହନ୍ତି ବୋଲି ପ୍ରମାଣିତ କରିଛନ୍ତି ଓ ସରକାରୀ ସଙ୍ଗଠନ ସମେତ ବହୃ ସଙ୍ଗଠନ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରି ଦେଖାଇଛନ୍ତି

ଆଡ୍ କ୍ୟାବିନେଟ୍ କ୍ୟାବିନେଟ୍ ମଧ୍ୟ କେନ୍ଦ୍ରୀୟ ସେକ୍ଟର ଯୋଜନା କୃଷି ମୌଳିକ ଢାଞ୍ଚା ପାର୍ଷି ନାମକ ଏକ ସର୍ବଭାରତୀୟ ନୂଆ ଯୋଜନାକୁ ଅନୁମୋଦନ କରିଛି ଅମଳ ପରବର୍ତ୍ତୀ ମୌଳିକ ଢାଞ୍ଚା ପରିଚାଳନା ଓ ଗୋଷୀ ଫାର୍ମିଂ ପାଇଁ ବିଭିନ୍ନ ପ୍ରକଳ୍ପରେ ପୁଞ୍ଜିନିବେଶ ଲାଗି ଏହି ଯେଜାନାରେ ଅଳ୍ପ ସୁଧହାରରେ ମଧ୍ୟମ ଓ ଦୀର୍ଘ ମିଆଦି ରଣ ଦିଆଯିବ

ଏହି ଋଣ ପ୍ରାଥମିକ କୃଷି ଋଣ ସମିତି ମାର୍କେଟିଂ ସମବାୟ ସମିତି କୃଷକ ଉତ୍ପାଦନକାରୀ ସଙ୍ଗଠନ ସ୍ୱୟଂ ସହାୟକ ଗୋଷ୍ଠୀ କୃଷକ ଷ୍ଟାର୍ଟ ଅପ୍ କମ୍ପାନୀ ଏବଂ କେନ୍ଦ୍ର ଓ ରାଜ୍ୟସ୍ତରୀୟ ସଂସ୍ଥାଗୁଡ଼ିକୁ ଦିଆଯିବ

ସରକାର ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ହିତାଧିକାରୀମାନଙ୍କୁ ମାଗଣାରେ ମିଳୁଥିବା ତିନୋଟି ଗ୍ୟାସ୍ ସିଲିଣ୍ଡର୍ର ସମୟସୀମାକୁ ମଧ୍ୟ ସମ୍ପ୍ରସାରଣ କରିଛନ୍ତି ପୂର୍ବରୁ ହିତାଧିକାରୀମାନେ ଜୁନ୍ ମାସ ପର୍ଯ୍ୟନ୍ତ ମାଗଣା ଗ୍ୟାସ୍ ସିଲିକ୍ଷର୍ ପାଉଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏକ ଉପଯୋଜନାରେ ସହରାଞ୍ଚଳର ଗରିବ ଲୋକ ଓ ସ୍ଥାନାନ୍ତରିତ ଲୋକମାନଙ୍କୁ ଶସ୍ତା ଭଡ଼ାଘର ଯୋଗାଇବାକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି

ସରକାର ଉଭୟ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ପାଇଁ ଅନୁଦାନ ଦେବେ ତିନୋଟି ରାଷ୍ଟ୍ରାୟତ୍ତ ସାଧାରଣ ବୀମା କମ୍ପାନୀକୁ ପୁଞ୍ଜ ଯୋଗାଣକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି

ସେହି ପୋଲଗୁଡ଼ିକ ସୀମା ସଡ଼କ ସଙ୍ଗଠନଦ୍ୱାରା ନିର୍ମାଣ କରାଯାଇଥିଲା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସେନାବାହିନୀ ମୁଖ୍ୟ ଏମ୍ଏମ୍ ନର୍ବଣେ ପ୍ରତିରକ୍ଷା ସଚିବ ଅଜୟ କୁମାର ଓ ବହୁ ବରିଷ୍ଠ ଅଫିସର ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ ପ୍ରତିରକ୍ଷା ମନ୍ତ୍ରୀ ନୂଆଦିଲ୍ଲୀରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସେହି ପୋଲଗୁଡ଼ିକୁ ଉଦ୍ଘାଟନ କରିଛନ୍ତି

ସେହି ପୋଲଟି କାଠୁଆ ଜିଲ୍ଲାର ହୀରାନଗର ଅଞ୍ଚଳରେ ରହିଛି

ଏହି ପୋଲ ମଧ୍ୟ ପଞ୍ଜାବର ଗୁରୁଦାସପୁର କିଲ୍ଲାକୁ ଜନ୍ମୁ ସହ ସଂଯୋଗ କରିବ ଓ ଏକ ବିକଳ୍ପ ରାଜପଥର ସ୍ଥାନ ନେବ ସେହି ସୀମାନ୍ତ ଇଲାକାର ଲୋକମାନେ ଏହି ପୋଲର ଉଦ୍ଘାଟନକ୍ ଉତ୍କଶ୍ଚାର ସହ ଅପେକ୍ଷା କରିଥିଲେ ସୀମା ଅଞ୍ଚଳର ବିକାଶ ଦିଗରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟ ପାଇଁ ସେମାନେ ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି

କୋଭିଡ୍ ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧକ ସଂକ୍ରମଣ

ଗୋଟିଏ ଦିନ ଭିତରେ ଏହା ମଧ୍ୟ ସର୍ବାଧିକ ନମ୍ରନା ପରୀକ୍ଷଣ

ଆଇସିଏମ୍ଆର୍ ନମୁନା ପରୀକ୍ଷା ପାଇଁ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରୁଛି